ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି

ବିମାନବନରଠାରେ ଏହି ବସ୍ ସେବାର ଶୁଭ ଉଦ୍ଘାଟନ କରିଛନ୍ତି ଏହି ବସ୍ ଗୁଡ଼ିକରେ ଓ୍ୱାଇଫାଇ ସେବା ସହିତ କ୍ଲୋଜ୍ ସର୍କିଟ୍ କ୍ୟାମେରା ଖଞ୍ଚା ଯାଇଛି ମୁଖ୍ୟମନ୍ତୀ ବସ୍ ସେବା ଉଦ୍ଘାଟନ କରିବା ସହ ବସ୍ରେ ବସି ସଚିବାଳୟକୁ ଆସିଥିଲେ

ମୁଖ୍ୟମନ୍ତୀ କହିଛନ୍ତି ଯେ ଏହି ଯୋଜନାର କାର୍ଯ୍ୟକାରୀତା ପାଇଁ ଆବଶ୍ୟକ ଅର୍ଥ ପଞାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧୀନରେ ଥିବା ଓଡ଼ିଶା ଜୀବୀକା ମିଶନ୍ ଆପିକଲ୍ ଭାରତ ରୁରାଲ୍ ଲାଇଭଲିହୁଡ୍ ମିଶନ୍ ଯୋଗାଇଦେବ

ମନ୍ତୀ ଶ୍ରୀ ଜେନା ସ୍ୱାସ୍ଥ୍ୟ ବିଭାଗର ଭିଉିଭ୍ରମିର ବିକାଶ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି

ଏହା ସହିତ ଆବଶ୍ୟକ ମାନବ ସମ୍ମଳର ଆବଶ୍ୟକତା ମଧ୍ଧ ଦର୍ଶାଇବାକୁ ପରାମର୍ଶ ଦେଇଛନ୍ତି

ଆଗାମୀ ଦିନରେ ମାଓ ଅପରେସନ୍କୁ ଅଧିକ ଜୋରଦାର କରାଯିବ ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡକୁର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି

ଅନୁଗୋଳର ସାତକୋଶିଆ ଅଭୟାରଣ୍ୟର ମଝିପଡ଼ା କଙ୍ଗଲରେ ବିଶେଷ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି

ଏଥିରେ ଇଞିନିୟର ପ୍ରଶାନ୍ତ ମାନସିକ ଚିନ୍ତାରେ ରହୁଥିଲେ

ପ୍ରଶାନ୍ତ ରାଉତଙ୍ଙୁ ସମ୍ମଲପୁର ଭିଜିଲାନ୍ ବିଭାଗକୁ ପଠାଯାଇଛି

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ରାନରେ ମା କାଳୀଙ୍କ ଆରାଧନା ପାଇଁ ପ୍ରସ୍ତୁତି ଚାଲିଛି

ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ଆଡମ୍ଟର ସହକାରେ କାଳୀପୂଜା ଅନୁଷିତ ହେଉଛି

ରଙ୍ଙୀନ ଆଲୋକ ସହ ଦୀପ ଆଲ୍ରଅରେ ଝଲସିବ ଗାଁଠୁ ସହର